କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତୀ ପ୍ରକାଶ ଜାବଡେକର ଘୋଷଣା କରିଛନ୍ତି ଯେ ସମସ୍ତ ସମାଚାର ସରବରାହ ଚ୍ୟାନେଲ୍ ଦିନକୁ ଅନ୍ତତଃ ଗୋଟିଏ ନ୍ୟୁ ଭାଷା ସହ ପ୍ରସାରଣ କରିବେ ସେହିପରି ସମସ୍ତ ଟିଭି ଚ୍ୟାନେଲ୍ ଓ ସେବାପ୍ରଦାନକାରୀ ସପ୍ତାହକୁ ଅତିକମ୍ରେ ଗୋଟିଏ କାର୍ଯ୍ୟକ୍ରମ ସବ୍ଟାଇଟଲ୍ ଓ କ୍ୟାପସନ ସହ ପ୍ରସାରଣ କରିବେ

ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କୁହାଯାଇଛି